ସେଠାରେ ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ କରିବେ

ଏହି ବିଦ୍ୟୁତିକରଣ ଯୋଗୁଁ ଉତ୍ତର ଓ ଉତ୍ତରପୂର୍ବ ଭାରତକୁ କୋଇଲା ଚିପ୍ସ ଓ ଗୋଡ଼ିପଥର ପରିବହନ କରିବା ସହଜ ହେବ

ସେଣ୍ଟର ବଜେଟ୍ କେନ୍ଦ୍ର ସରକାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ପ୍ରତ୍ୟକ୍ଷ ଆୟ ସହାୟତା ଯୋଜନା ଘୋଷଣା କରିଛନ୍ତି

ଯେଉଁ ଚାଷୀମାନଙ୍କର ଦୁଇହେକୁର ପର୍ଯ୍ୟନ୍ତ କମି ଥିବ ସେମାନେ ଏହି ଯୋଜନାରେ ଉପକୃତ ହେବେ

ଏହି ଯୋଜନାର ନାମ 'ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି' ରଖାଯାଇଛି ଅର୍ଥମନ୍ତ୍ରୀ ମଧ୍ୟ ଏହି ଅବସରରେ ବିଶ୍ୱର ସର୍ବବୃହତ ପେନ୍ସନ୍ ଯୋଜନା ସଂପର୍କରେ ଘୋଷଣା କରିଛନ୍ତି

ମଧ୍ୟମ ଆୟକାରୀ ବର୍ଗର ଲୋକଙ୍କ ନିମନ୍ତେ ଅର୍ଥମନ୍ତ୍ରୀ ଆୟକରରେ କେତେକ ସୁବିଧା ଦେଇଛନ୍ତି

ବଜେଟ୍ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବଜେଟ୍ ଗରିବ ଏବଂ କୃଷକମାନଙ୍କୁ ସଶକ୍ତ କରିବା ସହ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଏକ ବିବୃଭିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବଜେଟ୍ ନୂଆ ଭାରତ ନିର୍ମାଣକୁ ଲକ୍ଷ୍ୟରେ ରଖି ପ୍ରସ୍ତୁତ ହୋଇଛି ଏବଂ ଏହା ଦ୍ୱାରା ଭାରତର ର୍ଚପରେଖ ବଦଳିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ବିକାଶମୂଳକ ପ୍ରୟାସରେ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସାମିଲ କରାଯାଇଛି ଟିକସ ରିହାତି ପାଇଥିବାରୁ ମଧ୍ୟମବର୍ଗଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ଗୋଏଲ୍ ଏୟାର ଇକ୍ଟରଭିଉ କେନ୍ଦ୍ର ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ୍ କହିଛନ୍ତି ବର୍ତ୍ତମାନର ସରକାର ସମାଜର ସବୁ ବର୍ଗର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି ଆକାଶବାଣୀକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଶ୍ରୀ ଗୋଏଲ୍ କହିଛନ୍ତି ଯେ ସରକାର ମଧ୍ୟମବର୍ଗକୁ ସନ୍ମାନ ଜଣାଇବା ସହ ସେମାନଙ୍କର ପରିବାରର ବଜେଟ୍ ନିୟନ୍ତ୍ରଣରେ ରହିବା ପାଇଁ କାର୍ଯ୍ୟ କରୁଛି ସେ ପୁଣି କହିଛନ୍ତି ବିମୁଦ୍ରାକରଣ ଓ କଳାଧନ ନିବାରଣ ଅଭିଯାନ ଯୋଗୁଁ ସରକାରଙ୍କ କର ଆଦାୟରେ ବୃଦ୍ଧି ଘଟିଚ୍ଚି ବଜେଟ୍ ରିଆକ୍ଟନ କେନ୍ଦ୍ର ବଜେଟ୍କୁ ଦେଶର ବହୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି ସେମାନେ ଏହାକୁ ବିକାଶଶୀଳ ଦୂରଦୃଷ୍ଟିସଫପନ୍ନ ଓ ଗତିମାନ ବୋଲି ବର୍ଣ୍ଣନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲି କହିଛନ୍ତି ଯେ ବଜେଟ୍ ଅଭିବୃଦ୍ଧିମୂଳକ ଆର୍ଥିକ ଦୂଷ୍ଟିରୁ ବିଚାରବନ୍ତ କୃଷକ ଓ ଗରିବଙ୍କ କଲ୍ୟାଣକାରୀ ଏବଂ ମଧ୍ୟମବର୍ଗଙ୍କ ପାଇଁ ସହାୟକ ବୋଲି ନିଃସନ୍ଦେହରେ କୁହାଯାଇପାରେ ନୂଆଦିଲ୍ଲୀଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଏହି ବଜେଟ୍ ପ୍ରମାଣିତ କରୁଛି ନରେନ୍ଦ୍ର ମୋଦି ସରକାର ଦେଶର ଗରିବ କୃଷକ ଓ ଯୁବକଙ୍କ ଆଶା ଓ ଆକାଂକ୍ଷା ପ୍ରରଣ କରିବାକୁ ଉହର୍ଗୀକୃତ ଅନ୍ୟପକ୍ଷରେ ବିରୋଧୀଦଳଗୁଡ଼ିକ ପକ୍ଷରୁ ବଜେଟ୍କୁ ସମାଲୋଚନା କରାଯାଇଛି ନିର୍ବାଚନକୁ ଆଖିଆଗରେ ରଖି ଏହା ପ୍ରସ୍ତୁତ ହୋଇଛି ବୋଲି ସେମାନେ କହିଛନ୍ତି

ଏହା ଚାଷୀଙ୍କ ପାଇଁ ଅପମାନ ଭାରତୀୟ ଶିଳ୍ପ ବଣିକ ସଂଘ ଏହି ବଜେଟ୍କୁ ସ୍ୱାଗତ କରିଛି ଫିକିର ଅଧ୍ୟକ୍ଷ ସନ୍ଦୀପ ସୋମାନି କହିଛନ୍ତି ଯେ ଟିକସ ଛାଡ଼ ଉଦ୍ୟୋଗ ଜଗତକୁ ପ୍ରୋସାହିତ କରିବ ଭାରତୀୟ ଶିଳ୍ପ ମହାସଂଘର ନିର୍ଦ୍ଦେଶକ ଚନ୍ଦ୍ରଜିତ୍ ବାନାର୍ଜୀ ବଜେଟ୍କୁ ବିକାଶ ଅଭିବୃଦ୍ଧି ମୂଳକ ବୋଲି କହିଛନ୍ତି ନାବାର୍ଡ ପକ୍ଷରୁ ବଜେଟ୍କୁ ସ୍ୱାଗତ କରାଯାଇଛି ଏହା କୃଷିକ୍ଷେତ୍ରକୁ ସହାୟକ ହେବ ବୋଲି ନାବାର୍ଡ କହିଛି ଷ୍ଟେଟ୍ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି ଏହି ବଜେଟ୍ ଅଭିବୃଦ୍ଧିମୂଳକ ଏବଂ ଏହା ଦ୍ୱାରା ମଧ୍ୟମବର୍ଗର କ୍ରୟଶକ୍ତି ମଜବୁତ ହେବ ବଜେଟ୍ ରିଆକ୍ସନ ମିଡ଼ିଆ ଗଣମାଧ୍ୟମ ଓ ମନୋର୍ଚ୍ଚଜନ ଉଦ୍ୟୋଗ ପାଇଁ ବଜେଟ୍ରେ କେତେକ ସୁବିଧା ବ୍ୟବସ୍ଥା କରାଯାଇଥିବାରୁ ଏହି ଉଦ୍ୟୋଗ ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି ଫିଲ୍ମ ସୁଟିଂ ଓ ତତ୍ସଂକ୍ରାନ୍ତ କେତେକ ବିଷୟରେ ସିଙ୍ଗିଲ୍ ୱିକ୍ଷୋ କ୍ଲିୟରାନ୍ନ ବ୍ୟବସ୍ଥା କରାଯାଇଥିବାରୁ ଏହି ଉଦ୍ୟୋଗ ତାହାକୁ ସ୍ୱାଗତ କରିଛି

ନୀତିଶ ବଜେଟ୍ ସଂଯୁକ୍ତ ଜନତା ଦଳର ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କେନ୍ଦ୍ର ବଜେଟ୍କୁ ପ୍ରଶଂସା କରିଛନ୍ତି ଏଥିରେ ଯେଉଁସବୁ ପ୍ରସ୍ତାବ ରହିଛି ତାହା ସ୍ୱାଗତଯୋଗ୍ୟ ବୋଲି ସେ କହିଛନ୍ତି ଏହାଦ୍ୱାରା ଗ୍ରାମ୍ୟ ଅର୍ଥନୀତି ମଜବୁତ ହେବା ସହ କୂଷକମାନେ ବିଶେଷ ଉପକୂତ ହେବେ

ଗତକାଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପଭି ନିଆଯାଇଛି

ଡବୁବି ସିଇସି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ବାଲାଟ୍ ପେପରକୁ ଫେରିବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଆସନ୍ତା ସାଧାରଣ ନିର୍ବାଚନ ନେଇ କୋଲକାତାଠାରେ ରାଜନୈତିକ ଦଳ ଓ ଅଧିକାରୀମାନଙ୍କ ସହ ଦୁଇଦିନ ଆଲୋଚନା କରିବା ପରେ ଗତକାଲି ଗଣମାଧ୍ୟମ ସହ ମତ ବିନିମୟ ସମୟରେ ଶ୍ରୀ ଆରୋରା କହିଛନ୍ତି ଯେ ଆୟୋଗ ବାଲାଟ ପେପରକୁ ଫେରୁନାହାନ୍ତି ସେ କହିଛନ୍ତି ଆମ ଦେଶରେ ଦୁଇଦଶନ୍ଧି ଧରି ଇଭିଏମ୍ ବ୍ୟବହାର ହେଉଛି ଶ୍ରୀ ଆରୋରା କହିଛନ୍ତି ଯେ ଏହା ହେଉଛି ଭାରତୀୟ ନିର୍ବାଚନ କମିଶନଙ୍କ ସ୍ଥାୟୀ ନୀତି ଏବଂ ଏହା ବଳବତ୍ତର ରହିବ

ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ସଙ୍ଗମସ୍ଥଳକୁ ଯିବା ପାଇଁ ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀ ବ୍ୟବହାର କରୁଥିବା ରାସ୍ତାରେ ଯାନବାହାନ ଚଳାଚଳକୁ ନିୟନ୍ତ୍ରଣ କରାଯିବା ସହ ନିଷେଧ କରାଯାଇଛି

ୟୁଏସ୍ ଟ୍ରିଟି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ରୁଷ ସହ ତାଙ୍କ ଦେଶ ଯେଉଁ ଆଇଏନ୍ଏଫ୍ ଚୁକ୍ତିରେ ସ୍ୱାକ୍ଷର କରିଥିଲା ସେଥିରୁ ଓହରିଯିବ ଶୀତଳ ଯୁଦ୍ଧ ସମୟରେ ହୋଇଥିବା କ୍ରେମ୍ଲିନ୍ ଚୁକ୍ତିକୁ ରୁଷ୍ ଉଲ୍ଲ୍ଘନ କରୁଥିବାରୁ ଆମେରିକା ଏହି ନିଷ୍ପତ୍ତି ନେଇଛି ମଧ୍ୟମ ଦୂରଗାମୀ ଆଣବିକ କ୍ଷେପଶାସ୍ତ୍ର ବ୍ୟବହାର ନ କରିବାକୁ ଦୁଇଦେଶ ମଧ୍ୟରେ ହୋଇଥିବା ଏହି ଚୁକ୍ତି ଆଇଏନ୍ଏଫ ଟ୍ରିଟ୍ ନାମରେ ପରିଚିତ

ରୁଷ ଚୁକ୍ତି ମୁତାବକ ତା'ର ଆଣବିକ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ନଷ୍ଟ କରୁନଥିବାରୁ ଆମେରିକା ବାଧ୍ୟ ହୋଇ ଚୁକ୍ତି ଭଙ୍ଗ କରିଛି ବୋଲି ଟ୍ରମ୍ପ କହିଛନ୍ତି

ତେବେ ରୁଷ କହିଛି ଏହି ନୂଆ କ୍ଷେପଣାସ୍ତକୁ ପ୍ରକୃତରେ ଏ ପର୍ଯ୍ୟନ୍ତ ପରୀକ୍ଷା କରାଯାଇ ନାହିଁ ଏବଂ ଆମେରିକା ଯେଉଁ ଅଭିଯୋଗ କରୁଛି ତାହା ଭିତ୍ତିହୀନ ଟ୍ରମ୍ପ ଚାଇନା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଉତ୍ତର କୋରିଆ ନେତା କିମ୍ ଜଙ୍ଗ୍ ଉନ୍ଙ୍କ ସହ ବୈଠକ ସମୟରେ ସେ ଚୀନ୍ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ସହ ଆଲୋଚନା ପାଇଁ ବିଚାର କରୁଛନ୍ତି

ଓମେନ୍ସ ହକି ସ୍କେନ୍ର ମୁର୍ସିଆଠାରେ ଚାଲିଥିବା ମହିଳା ହକିରେ ଆଜି ଭାରତ ଗତବର୍ଷର ବିଶ୍ୱକପ୍ ରୌପ୍ୟପଦକ ବିଜେତା ଆୟାର୍ଲାଣ୍ଡକ୍ ଭେଟିବ